ପିଏମ୍ ପୁଡ଼ୁଚେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପୁଡ଼ୁଚେରୀର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବେ

ଶ୍ରୀ ମୋଦି କ୍ରିପ୍ମର୍ କରାଇକଲ ଅଟ୍ଟାଳିକାର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି

ସାଗରମାଳା ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ପୁଡ଼ୁଚେରୀରେ ଏକ କ୍ଷୁଦ୍ର ବନ୍ଦରର ନିର୍ମାଣ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି

ଏହି ପ୍ରକଳ୍ପ ଦ୍ୱାରା ଚେନ୍ନାଇ ସହ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ ହୋଇପାରିବ ଓ ପୁଡୁଚେରୀରୁ ସହଜରେ ମାଲ୍ ପରିବହନ ହେବ

ଏହାବ୍ୟତୀତ ଶ୍ରୀ ମୋଦି ଜିପ୍ମର୍ଠାରେ ଏକ ରକ୍ତଭଣ୍ଡାର କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି ଏହି କେନ୍ଦ୍ର ଏକ ଗବେଷଣାଗାର ଓ ତାଲିମକେନ୍ଦ୍ର ଭାବେ କାର୍ଯ୍ୟ କରିବ

ପ୍ରଧାନମନ୍ତ୍ରୀ ସ୍କୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆର ଗର୍ଲସ ହଷ୍ଟେଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି

ପୁଡୁଚେରୀ ଉପରାଜ୍ୟପାଳ ଡକ୍କର ସାମିଲସାଇ ସୌନ୍ଦରା ରାଜନ୍ ଓ ଭାରିଶିଳ୍ପ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସେଠାରେ ଉପସ୍ଥିତ ଥିଲେ

ଅମିତ ଶାହା ଆସାମ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସାମକୁ ବନ୍ୟା ହିଂସା ଓ ଅନୁପ୍ରବେଶମୁକ୍ତ କରିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ନାଗାଓଁ କିଲ୍ଲାର ବରହମପୁରସ୍ଥିତ ମହା ମୃତ୍ୟଞ୍ଜୟ ମନ୍ଦିରଠାରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶ୍ରୀ ଶାହା କହିଛନ୍ତି ଆସାମ ବିକାଶର ଠିକ୍ ପଥରେ ଗତି କରୁଛି ସେ କହିଛନ୍ତି ପୂର୍ବରୁ ଆସାମରେ ହିଂସା ଓ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା କିନ୍ତୁ ବର୍ତ୍ତମାନ ରାଜ୍ୟର ବିକାଶ ତ୍ୱରାନ୍ୱିତ ହେଉଛି

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

ମନ୍ତ୍ରୀ କହିଛନ୍ତି ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଲାଗୁକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ୱାମୀ ଇସ୍ତଫା ଦେବା ପରେ ସରକାର ଗଠନ କରିବାକୁ କୌଣସି ପାର୍ଟି ଆଗକୁ ନ ଆସିବାରୁ ଉପରାଜ୍ୟପାଳ ବିଧାନସଭାକୁ ଭଙ୍ଗ କରିବାକୁ ସୁପାରିଶ କରିଛନ୍ତି

ଏହି ହାର୍ଡଓୟାର୍ ଗୁଡ଼ିକ ମଧ୍ୟରେ ଲ୍ୟାପ୍ଟପ୍ ଟ୍ୟାବ୍ କମ୍ପ୍ୟୁଟର ଓ ସର୍ଭର ପ୍ରଭୂତି ଅନ୍ତର୍ଭୁକ୍ତ

ତାଙ୍କ ସହ ତାଙ୍କର ପତ୍ନୀ ନୃତନ ଗୋଏଲ ଯାଇଛନ୍ତି

ସେ ଖ୍ରୀଷ୍ଟିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ ପ୍ରତିଷାନ ଏବଂ ଡିଷ୍ଟ୍ରିକ୍ ହସ୍କିଟାଲ ଗସ୍ତ କରିବାର କାର୍ଯ୍ୟସ୍ତ୍ରୀ ରହିଛି ମନ୍ତ୍ରୀ ମୋନ୍ ମେଡ଼ିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନେଇଫ୍ୟୁ ରିଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପାଙ୍ଗନ୍ୟୁ ଫୋମ୍ ଓ ଅନ୍ୟ ମନ୍ତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗଦେବେ

ଆସନ୍ତାକାଲି ଡକ୍ଟର ହର୍ଷବର୍ଦ୍ଧନ କୋହିମା ମେଡ଼ିକାଲ କଲେଜ ପରିସରକୁ ଗସ୍ତ କରିବେ ଏହି କଲେଜର ନିର୍ମାଣକାର୍ଯ୍ୟ ଚାଲିଛି ଏହାପରେ ସେ କୋହିମା ଯୁଦ୍ଧସ୍କାରକୀ ଗସ୍ତ କରିବାର କାର୍ଯ୍ୟସ୍ଟଚୀ ରହିଛି ଡକ୍ଟର ହର୍ଷବର୍ଦ୍ଧନ ରବିବାର ଦିନ ଇମ୍ଫାଲଠାରେ ରିଜିଓନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସେସର ନ୍ୟୁରୋସର୍ଜରୀ ଆଇସିୟୁ ବଭାଗର ନର୍ସିଂ ବ୍ଲକକୁ ଉଦ୍ଘାଟନ କରିବେ

ରେଳବାଇ ଅଫିସରମାନଙ୍କର ବାଂଲାଦେଶ ରେଳବାଇ ସହ ଦୁଇଦିନ ବ୍ୟାପୀ ବୈଠକ ପରେ ଏହି ନିଷ୍ପଭି ନିଆଯାଇଛି କଟିହା ରେଳ ଡିଭିଜନାଲ ମ୍ୟାନେଜର ରବୀନ୍ଦ୍ର ବର୍ମା କହିଛନ୍ତି ଏହି ଟ୍ରେନ୍ ପଶ୍ଚିମବଙ୍ଗର ଜଲପାଇଗ୍ରଡିରୁ ବାଂଲାଦେଶର ତ୍ରାକା କ୍ୟାଣ୍ଟନମେଣ୍ଟକ୍ତ ଚଳାଚଳ କରିବ

ଏହି ଟ୍ରେନ୍ ସପ୍ତାହକୁ ଦୁଇଥର ଚଳାଚଳ କରିବ ଏହା ସୋମବାର ଓ ଗୁରୁବାର ଦିନ ଜଲପାଇଗୁଡ଼ିରୁ ଢ଼ାକା କ୍ୟାଣ୍ଟନମେଣ୍ଟକୁ ଯାତ୍ରା କରିବ ଓ ସେଠାରୁ ମଙ୍ଗଳବାର ଓ ଶୁକ୍ରବାର ଦିନ ଜଳପାଇଗୁଡ଼ିକୁ ଫେରିବ

ଗୋଟିଏ ଜଳପାଇଗୁଡ଼ିଠାରେ ଓ ଅନ୍ୟଟି ଡ଼ାକା କ୍ୟାଶ୍ଚନମେଣ୍ଟଠାରେ ରହିବ ଟେନ୍ର ନାମ ଓ ଟିକଟ ଭଡ଼ା ବିଷୟରେ ପରେ ନିଷ୍ପଭି ନିଆଯିବ ଏହି ଟ୍ରେନ୍ ଚଳାଚଳ ଦ୍ୱାରା ଦେଶର ପର୍ଯ୍ୟଟନ କ୍ଷେତ୍ରର ବିକାଶ ଘଟିବ

ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ଏହା ପ୍ରଥମ ଖେଳନା ବାଣିଜ୍ୟମେଳା ହେବ ଏହି ବାଣିଜ୍ୟମେଳା ଦ୍ୱାରା ଭାରତୀୟ ଖେଳନା ଗୁଡ଼ିକ ପ୍ରତି ଚାହିଦା ବୃଦ୍ଧି ପାଇବା ସହ ଦେଶର ଖେଳନା ଶିଳ୍ପର ବିକାଶ ଘଟିବ

ଏହି ୱେବ୍ସାଇଟ୍ରେ ଛୋଟପିଲା ସେମାନଙ୍କର ପିତାମାତା ଶିକ୍ଷକ ଓ ପ୍ରଦର୍ଶନକାରୀମାନେ ପଞ୍ଜିକରଣ କରିପାରିବେ